ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପାରସରିକ ସମ୍ପର୍କ ବୃଦ୍ଧି ଦିଗରେ ସହାୟକ ହେବ

ତିନିଦିନିଆ କାପାନ୍ ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଭାରତ ଜାପାନ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୟୋଦଶ ବାର୍ଷିକ ଦ୍ୱିପକ୍ଷୀୟ ସମ୍ମିଳନୀରେ ଯୋଗ ଦେବେ ଆସନ୍ତାକାଲି ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦ୍ୱାରା ଆୟୋଜିତ ଆନୁଷ୍ଠାନିକ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜାପାନ୍ର ମାଉଣ୍ଟ ଫୁଟ୍ଗିରେ ଥିବା ରୋବୋର୍ଟିକ୍ ଫାର୍ମ ପରିଦର୍ଶନ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀ ମୋଦି ସେଠାକାର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ୟାମାଂସିସ୍ଥିତ ଦ୍ୱିତୀୟ ବାସଭବନରେ ତାଙ୍କ ଉଦ୍ଦେଶ୍ୟରେ ବ୍ୟକ୍ତିଗତ ନୈଶ ଭୋଜି ଦେବେ ବୋଲି ଜଣାପଡ଼ିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗସ୍ତକାଳରେ ଟୋକିଓରେ ବସବାସ କରୁଥିବା ଭାରତୀୟ ବଂଶୋଭବଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଜାପାନ୍ ବିଦେଶ ମନ୍ତ୍ରୀ ତାର କୋନୋ ବାଣିଜ୍ୟ ମନ୍ତ୍ରୀ ହିରୋସିଗ୍ ସିକୋ ଏବଂ ଅନ୍ୟ ଦୁଇ ରାଜନୈତିକ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି ଏହି ଅବସରରେ ଭାରତ ଜାପାନ୍ ବାଣିଜ୍ୟ ଫୋରମ୍ର ପ୍ରତିନିଧି ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବେ ସୋମବାର ସନ୍ଧ୍ୟାରେ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜକୀୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିବେ ପରେ ଉଭୟ ନେତା ବିଭିନ୍ନ ଦ୍ୱିପକ୍ଷୀୟ ଆଲୋଚନାରେ ଭାଗ ନେବେ ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ପୂର୍ବରୁ ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଆଗାମୀ ଦିନରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିବ ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ଭାଗିଦାରି ଭାବେ କାର୍ଯ୍ୟ କରିବେ ସେ କହିଛନ୍ତି ଭାରତର ପୂର୍ବାଞ୍ଚଳ ନୀତି ଯୋଗୁଁ ଏହି ଦ୍ୱିପକ୍ଷୀୟ ସମ୍ପର୍କ ମଜବୃତ୍ ହୋଇପାରିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ ମୁକ୍ତଭାବେ ଆଲୋଚନା ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଜାପାନ୍ ଗସ୍ତ ଏବଂ ସେଠାକାର ନେତୃବୃନ୍ଦଙ୍କ ସହ ଆଲୋଚନା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ସ୍ୱାସ୍ଥ୍ୟ ଡିଜିଟାଲ୍ ଜ୍ଞାନକୌଶଳ କୃଷି ଖାଦ୍ୟ ପ୍ରକ୍ରିୟାକରଣ ଓ ଦୁର୍ବିପାକ ପରିଚାଳନା କ୍ଷେତ୍ରରେ ଉଭୟ ଦେଶ ପରସ୍କରର ସହଯୋଗୀ ହୋଇପାରିବେ ବିପିନ୍ ରାଓ୍ୱତ୍ ସେନାମୁଖ୍ୟ କେନେରାଲ୍ ବିପିନ୍ ରାଓ୍ୱତ୍ କହିଛନ୍ତି ପାକିସ୍ତାନ ପ୍ରାୟୋଜିତ ଭାବେ ଅନ୍ତ୍ରପ୍ରବେଶ ଜାରି ରଖିଲେ ଭାରତୀୟ ସେନା ପକ୍ଷର୍ ଉଚିତ କବାବ୍ ଦିଆଯିବ ଇସ୍ଲାମାବାଦ ବିଭିନ୍ନ ବେସ୍ କ୍ୟାମ୍ପ୍ରୁଡ଼ିକରେ ସନ୍ତାସବାଦୀମାନଙ୍କୁ ତାଳିମ୍ ପ୍ରଦାନ କରୁଥିବା ଶ୍ରୀ ରାଓ୍ୱତ୍ ଅଭିଯୋଗ କରିଛନ୍ତି

ଜେନେରାଲ୍ ରାଓ୍ୱତ୍ କହିଛନ୍ତି ପଥର ଫୋପାଡୁଥିବା ବ୍ୟକ୍ତିମାନେ ସନ୍ତାସବାଦୀ ଗୋଷୀର କାର୍ଯ୍ୟକର୍ତ୍ତା ସେ କହିଛନ୍ତି ପଥର ମାଡ଼ରେ ଜଣେ ଯବାନ ଶହିଦ୍ ହେବା ପରେ ସେନା ଏକ ଏଫ୍ଆଇଆର୍ ରୁଜୁ କରିଛି ଜେକେ ଅପରେସନ୍ସ୍ ଜନ୍ମୁ କାଶ୍ମୀରର ଦକ୍ଷିଣ କାଶ୍ମୀର ନିକଟ କୁଲ୍ଗାମ୍ ଓ ସୋପିଆଁ ଜିଲ୍ଲାରେ ମିଳିତ ନିରାପତ୍ତା ବାହିନୀ ଘେରାଉ ଓ ତଲାସି ଅଭିଯାନ ଆରମ୍ଭ କରିଛି କୁଲ୍ଗାମ୍ କିଲ୍ଲାର କୁଦ୍ୱାନି ଅଞ୍ଚଳର ଘାଟ୍ ଗାଁ ଏବଂ ସୋପିଆଁ କିଲ୍ଲାର ଡିକେପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ଏହି ତଲାସି ଅଭିଯାନ ଆରମ୍ଭ ହୋଇଥିବା ନିରାପତ୍ତା ସୂତ୍ରରୁ ଜଣାପଡ଼ିଛି

ଆଜି ନ୍ତଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି

ରାଜନାଥ ସିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ରାଜନାଥ ସିଂ ଆଜି ଭାରତୀୟ କନତା ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣି ଭାରତକୁ ବିଶ୍ୱ ନେତୃତ୍ୱ ଦିଗରେ ଅଗ୍ରସର କରାଇବାକୁ ଆହ୍ବାନ ଦେଇଛନ୍ତି

ସେ କହିଛନ୍ତି ସେହି ସମୟବେଳକ୍ ଭାରତର ମାନବ ସମ୍ଭଳ ଏବଂ ପ୍ରାକୃତିକ ସମ୍ଭଳ ବିଶ୍ୱ ଅର୍ଥନୀତିରେ ଶ୍ରେଷ୍ଠତ୍ୱ ହାସଲ କରିବ ଶ୍ରୀ ସିଂ କହିଛନ୍ତି ଜନସାଧାରଣ ଯେଉଁ ସୁଶାସନର ସ୍ୱପ୍ନ ଦେଖିଥିଲେ ତାହା କେନ୍ଦ୍ର ସରକାର ପୂରଣ କରିଛନ୍ତି

କିନ୍ତୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରରେ ଏଥିରେ ପରିବର୍ତ୍ତନ କରାଯାଇ ବର୍ତ୍ତମାନ ସମୟରେ ଆବଶ୍ୟକତା ଅନୁଯାୟୀ ରେଳ ବଜେଟ୍ ପ୍ରସ୍ତୁତ କରାଯାଉଛି

ଓଡ଼ିଶା ରେନ୍ ଉତ୍ତର ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଷ୍ଟ ପ୍ରର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଆସନ୍ତା କାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସ୍ବଚନା ଦିଆଯାଇଛି ଏହା ଖୁବ୍ ଶୀଘ୍ର ଲଘୁଚାପର ରୂପ ନେବ ଏହାର ପ୍ରଭାବରେ ପୁରୀ ଜଗତ୍ସିଂହପୁର କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ଲଙ୍କା ପଲିଟିକ୍ସ୍ ରାଷ୍ଟପତି ମୈତ୍ରିପାଲ୍ ସିରିସେନା ରାନୀଲ୍ ବିକ୍ରମାସିଙ୍ଘେଙ୍କ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରି ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ନୃତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପରେ ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି ଶ୍ରୀ ବିକ୍ରମାସିଙ୍ଘେ ତାଙ୍କ ସପକ୍ଷରେ ସଂସଦରେ ବହ୍ରମତ ଥିବା ଦର୍ଶାଇ ଏନେଇ ସଂସଦର ଅଧିବେଶନରେ ନିଷ୍ପଭି ନେବାକୃ ଦାବି କରିଛନ୍ତି

ଗତକାଲି ପ୍ରେସିଡେଖସ୍ ପାର୍ଟି ଶ୍ରୀ ବିକ୍ରମାସିଙ୍ଘେଙ୍କ ନେତୃତ୍ୱାଧୀନ ମିଳିତ ସରକାରରୁ ଓହରିଯିବାକୁ ଘୋଷଣା କରିବା ପରେ ଏହି ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି

ୱାର୍ଦକ୍ ପ୍ରଦେଶର ରାଜଧାନୀ ମୈଦାନ ସହର ଅଞ୍ଚଳରେ ଏହି ଗାଡ଼ି ଟି ପୁଲିସ୍ ଅଫିସର୍ କର୍ମଚାରୀମାନଙ୍କୁ ନେଇ ଯାଉଥିଲା ପ୍ରାଦେଶିକ ପୁଲିସ୍ ମୁଖପାତ୍ର ହେକ୍ମାତୁଲ୍ଲା ଦୁରାନୀ ଏକ ସମ୍ଭାଦ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି ବସ୍ଟି ଏକ ପୁଲିସ୍ ଥାନା ପରିସରକୁ ପ୍ରବେଶ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା

ଜେଟ୍ଲୀ କାଶ୍ୱୀର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଚ୍ଚନ୍ତି ସନ୍ତାସବାଦ ବିପକ୍ଷ ଲଢ଼େଇରେ କାଶ୍ମୀରର କନସାଧାରଣ ବିଚ୍ଛିନ୍ନତାବାଦୀମାନଙ୍କୁ ସମର୍ଥନ ନ ଜଣାଇ ସରକାରଙ୍କ ସପକ୍ଷରେ ଛିଡ଼ା ହେବା ଆବଶ୍ୟକ ଉପତ୍ୟକା ଅଞ୍ଚଳରେ ବିଚ୍ଛିନ୍ନତାବାଦୀମାନଙ୍କ ପାଇଁ ଏକ ବିକ୍ସ କଥାବାର୍ତ୍ତା ଆରମ୍ଭ କରିବାର ଆବଶ୍ୟକତା ଉପରେ ଶ୍ରୀ ଜେଟ୍ଲୀ ଗୁରୁତ୍ୱ ଦେଇଛନ୍ତି

ଆକାଶବାଣୀକୁ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି ଖାଉଟି ଅଧିକାରଗୁଡ଼ିକର ସୁରକ୍ଷା ଦିଗରେ ଆଇନ ପ୍ରଣୟନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ଖାଉଟି ଅଧିକାରଗୁଡ଼ିକ ଲାଗୁ କରିବା ଏହାକୁ ସୁରକ୍ଷା ଦେବା ଓ ପ୍ରୋହାହିତ କରିବାପାଇଁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ନାମରେ ଏକ ନିୟାମକ ବୋର୍ଡ଼ ଗଠନ କରିବାପାଇଁ ବିଲ୍ରେ ପ୍ରସ୍ତାବ ରହିଛି

ପଲ୍ୟୁସନ୍ ବିଜ୍ଞାନ ଏବଂ କାରିଗରୀ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି କେନ୍ଦ୍ର ପ୍ରଦ୍ଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରଦ୍ଷଣ ନିୟମାବଳୀ ପାଳନ କରୁ ନ ଥିବା ସଂସ୍ଥାଗୁଡ଼ିକ ବିରୋଧରେ ଅପରାଧକ ମାମଲା ରୁଜୁ କରିବେ